ଏଥିସହ ଚଳିତ ମାସର ପ୍ରତି ଶନିବାର ଓ ରବିବାର ହେବାକୁଥିବା ସଟ୍ଡାଉନ୍ ସମୟରେ ଉଭୟ ପ୍ରିଣ୍କ୍ ଓ ଇଲେକ୍କୋନିକ୍ ମିଡିଆ ସ୍ୱାଭାବିକ ଭାବେ ଚାଲିବ ବୋଲି କୁହାଯାଇଛି

ସିଧାପ୍ରସାରଣ ଦାୟିତ୍ ଦିଆଯାଇଛି

ବୈଠକରେ ପ୍ରଧାନମନ୍ତୀ ଗ୍ରାମ ସଡ଼କ ଯୋଜନାର ଅନୁମୋଦନ କରାଯାଇ ଗ୍ରାମମାନଙ୍କରେ ଯୋଗାଯୋଗ ବ୍ୟବସ୍ଥା ବିକାଶ କରିବା ଦିଗରେ ଆଲୋଚନା କରାଯାଇଥିଲା

ବାଇସାଇକେଲ୍ ସମସ୍ତ ମଣିଷଙ୍କର ଏବଂ ସମସ୍ତ ମଣିଷଙ୍କ ପାଇଁ ଏହି ବାର୍ତ୍ତାର ପ୍ରଚାର ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ପାଣିପାଗ ଦକ୍ଷିଣ ପଣ୍କିମ ମୌସୁମୀ ବାୟୁ କେରଳ ଛଇଁବା ପରେ ରାଜ୍ୟର ବିଭିନୁ ସ୍କାନରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି

ଏହାସହ ଏହିସବୁ ଜିଲ୍ଲାଗୁଡ଼ିକରେ କେତୋଟି ସ୍ଚାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଞଳିକ ପାଶିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି